ଅଶୋକ ଗେହେଲଟ୍ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ହେବେ

ଜେଟଲୀ ରାଫେଲ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ରାଫେଲଚୁକ୍ତି ଦେଶର ନିରାପର୍ତ୍ତା ଏବଂ ବ୍ୟବସାୟିକ ଫାଇଦାକୁ ସୁରକ୍ଷା ଯୋଗାଦେଇପାରିଛି ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ଜେଟଲୀ କହିଛନ୍ତି ଦେଶର ସାମରିକ କ୍ଷମତା ବୃଦ୍ଧି କରିଥିବାରୁ ଏହା ଦେଶର ନିରାପତ୍ତା ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିପାରିଛି

ଶ୍ରୀ ଜେଟଲୀ ଆହୁରି କହିଛନ୍ତି ଏହି ଚୁକ୍ତି ଉପରେ ନାନା ପ୍ରକାର କପୋଳକ୍ଷିତ କାହାଣୀର ପ୍ରସାର କରାଯାଇଛି ତେବେ ମିଥ୍ୟା ସବୁବେଳେ କ୍ଷଣସ୍ଥାୟୀ ଏବଂ ବାଧା ସୃଷ୍ଟିକାରୀଙ୍କର ଏବେ ସବୁ ଦିଗର୍ ପରାଜୟ ହୋଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି ରାଫେଲ କ୍ୟ ମୂଲ୍ୟ ନିର୍ଦ୍ଧାରଣ ଏବଂ ଅଫସେଟ ଭାଗିଦାର ପ୍ରସଙ୍ଗ ଉପରେ ହସ୍ତକ୍ଷେପ କଲା ଭଳି କୌଣସି ଠୋସ ପ୍ରମାଣ ନାହିଁ ସୁପ୍ରିମକୋର୍ଟ କହିଛନ୍ତିଯେ ବହୁ ବିଲିୟନ ଡଲାର ଚୁକ୍ତିର ନିଷ୍ପଭି ଗ୍ରହଣ ପ୍ରକ୍ରିୟା ଉପରେ ସନ୍ଦେହର କୌଣସି ଅବକାଶ ନାହିଁ ବେଞ୍ଚ ଆହୁରି କହିଛନ୍ତି କୌଣସି ବେସରକାରୀ ସଂସ୍ଥାକୁ ବ୍ୟବସାୟିକ ଲାଭ ପହଞ୍ଚାଇବାକୁ ନେଇ ମଧ୍ୟ କୌଣସି ଠୋସ୍ ପ୍ରମାଣ ନାହିଁ

ସେଥିପାଇଁ କୋର୍ଟ ସରକାରଙ୍କୁ ବାଧ୍ୟ କରିପାରିବ ନାହିଁ ବେଞ୍ଚ କହିଛନ୍ତି ଚୁକ୍ତି ସହିତ ସମ୍ପୃକ୍ତ ଉଭୟ ପକ୍ଷ କ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଷ୍ଟ କରିସାରିଛନ୍ତି ପ୍ରତିଯୋଗିତାଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣ ଉପରେ ଟିପ୍ସଣୀ ଦେବା ସୁପ୍ରିମକୋର୍ଟର କାର୍ଯ୍ୟ ପରିସର ବାହାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ଅମିତ ଶାହା ରାଫେଲ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ରାଫେଲ ଚୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କର ଆଜିକାର ରାୟ ଦ୍ୱାରା ଅସତ୍ୟକ୍ତ ଆଧାର କରି ରାଜନୀତି କରୁଥିବା ବ୍ୟକ୍ତିବିଶେଷଙ୍କୁ ଶକ୍ତ ଚାପୁଡା ଲାଗିଛି ଆକି ଅପରାହ୍ୱରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି ଦେଶବାସୀଙ୍କୁ ପଥଭ୍ରଷ୍ଟ କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ ସେ କହିଛନ୍ତି ରାଫେଲ ଚୁକ୍ତି ସମ୍ପର୍କରେ ସଂସଦରେ ବିତର୍କ ଲାଗି ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏହି ପ୍ରସଙ୍ଗରେ ତଥ୍ୟ ସହିତ ବିତର୍କରେ ଭାଗ ନେବା ଲାଗି ଶ୍ରୀ ସାହା କଂଗ୍ରେସ ଦଳକୁ ଆହ୍ୱାନ ଦେଇଛନ୍ତି

ଟ୍ୱିଟ୍ ଯୋଗେ ଶ୍ରୀ ପାରିକର କହିଛନ୍ତି ସତ୍ୟର ହିଁ ସର୍ବଦା କୟ ହୋଇଥାଏ ଦାସୋ କମ୍ପାନୀଠାର୍ ଯୁଦ୍ଧବିମାନ କ୍ୟ କରିବା ପାଇଁ ଭାରତ ଏବଂ ଫାନ୍ସ ସରକାରଙ୍କ ମଧ୍ୟରେ ରାଜିନାମାନ ସ୍ୱାକ୍ଷର ହେଲାବେଳେ ଶ୍ୱୀ ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିଲେ କଂଗ୍ରେସ ରାଫେଲ ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ରାଫେଲ ଚୁକ୍ତିର ତଦନ୍ତ କରାଇବାକୁ କଂଗ୍ରେସ ପକ୍ଷରୁ ଦାବି କାରି ରହିବ ଆଜି ସଂସଦ ବାହାରେ ଗଣମାଧ୍ୟମକୁ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ରାଫେଲ ଚୁକ୍ତି ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ଆଜିକାର ରାୟ କଂଗ୍ରେସ ପ୍ରତି ଏକ ଧକ୍କା ବୋଲି ଭାବିବା ଉଚିତ ନୁହେଁ ଦଳର ମୁଖପାତ୍ର ରଣଦୀପ ସିଂ ସୂର୍ଯ୍ୟେବାଲା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବହୁ ବର୍ଷ ପୂର୍ବରୁ କଂଗ୍ରେସ ରାଫେଲ ଚୁକ୍ତି ସମ୍ପର୍କରେ ଯାହା କହି ଆସୁଥିଲା ସୁପ୍ରିମକୋର୍ଟଙ୍କ ରାୟ ତାହାର ଏକ ପ୍ରତିଫଳନ ତେବେ ଏଭଳି ଏକ ସ୍ୱର୍ଶକାତର ସାମରିକ ଚୁକ୍ତି ସମ୍ପର୍କରେ ଚୂଡାନ୍ତ ନିଷ୍ପଭି ନେବା ସର୍ବୋଚ୍ଚ ଅଦାଲତଙ୍କ ବିଚାର ପରିସୀମା ବାହାରେ ବୋଲି ଶ୍ରୀ ସ୍ୱର୍ଯ୍ୟେବାଲା କହିଛନ୍ତି ରାଠୋର ରାଫେଲ ଏସସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବ୍ୟର୍ଦ୍ଧନ ରାଠୋର ରାଫେଲ କ୍ରୟ ରାଜିନାମା ସଂକ୍ରାନ୍ତରେ ତଦନ୍ତ ପାଇଁ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ଖାରଜ କରିବା ସରକାରଙ୍କ ଆଭିମୁଖ୍ୟର ବିଜୟ ବୋଲି କହିଛନ୍ତି ଟ୍ୱିଟ୍ କରି ଶ୍ରୀ ରାଠୋର କହିଛନ୍ତି ଏହି ରାଜିନାମାରେ କାହାପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇନାହିଁ ଏବଂ ଏବେ ସତକଥା ପଦାକୁ ଆସିଲା ପାର୍ଲାମେଣ୍ଟ ଆଡଜର୍ନ ରାଫେଲ ଯୁଦ୍ଧବିମାନ କ୍ରୟ ପ୍ରସଙ୍ଗକୁ ନେଇ ବିରୋଧୀଦଳର ସଦସ୍ୟମାନେ ତ୍ରୁୟିତୋଫାନ କରିବାରୁ ସଂସଦର ଉଭୟ ସଭାଗୃହକୁ ସାରାଦିନପାଇଁ ଆକି କ୍ରମାଗତ ତୃତୀୟ ଦିନ ପାଇଁ ମୁଲତବୀ ରଖାଯାଇଛି ଲୋକସଭାରେ ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ଏକତ୍ରିତ ହୋଇ ରାଫେଲ ଯୁଦ୍ଧବିମାନ କ୍ରୟ ସଂକ୍ରାନ୍ତରେ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବିକରି ହୋ ହଲ୍ଲ କରିଲେ ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲ୍ଖ କରି ଶାସକ ବିଜେପି ଦଳର ସଦସ୍ୟମାନେ ରାଫେଲ କ୍ରୟ ରାଜିନାମା ସଂକ୍ରାନ୍ତରେ କଂଗ୍ରେସ ଲୋକମାନଙ୍କୁ ଭୁଲ୍ ତଥ୍ୟ ଦେଉଛି ବୋଲି ଅଭିଯୋଗ କରିଥିଲେ

ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ଦୃଷ୍ଟିରୁ ବାଚସ୍କତି ସୁମିତ୍ରା ମହାଜନ ପ୍ରଥମେ ସଭାକାର୍ଯ୍ୟକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ପରେ ସାରାଦିନ ପାଇଁ ମୁଲତବୀ ରଖିଛନ୍ତି ତେଣେ ରାଜ୍ୟସଭାରେ ରାଫେଲ ଯୁଦ୍ଧବିମାନ କ୍ରୟ ଅଭିଯୋଗକୁ ନେଇ ଶାସକ ବିଜେପିର ସାଂସଦମାନେ କଂଗ୍ରେସ ଓ ରାହୁଲଗାନ୍ଧୀଙ୍କ ବିରୁଦ୍ଧରେ ସ୍କୋଗାନମାନ ଦେଇଥିଲେ ପ୍ରଶ୍ନକାଳକୁ ବାତିଲ କରି ରାଫେଲ କ୍ରୟ ରାଜିନାମା ଉପରେ ଆଲୋଚନା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଦାବି କରିଥିଲେ ଅପରପକ୍ଷରେ କଂଗ୍ରେସ ସାଂସଦମାନେ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବିକରି ହୋ ହଲ୍ଲା କରିଥିଲେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ କାବେରୀ ପ୍ରସଙ୍ଗ ଉତ୍ଥାପନ କରି ହଟ୍ଟଗୋଳ କରିଥିଲେ

ସଭାକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ପରିସ୍ଥିତିରେ କିଛି ପରିବର୍ତ୍ତନ ନହେବାରୁ ସଭାକାର୍ଯ୍ୟକୁ ସାରାଦିନ ପାଇଁ ମୁଲତବୀ ରଖାଯାଇଛି ମିଳିଥିବା ସ୍ଚଚନା ଅନୁଯାୟୀ ଆସନ୍ତା ସୋମବାରଦିନ ଉଭୟ ଗୃହର କାର୍ଯ୍ୟ ନିୟମିତଭାବେ ଆରମ୍ଭ ହେବ

ଆଜି କେରଳର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଭିଡିଓ କନ୍ଫରେନ୍ଂ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପିର ପ୍ରଶାସନିକ ଢାଞ୍ଚା ଅନ୍ତର୍ଭୁକ୍ତୀ ଗତିଶୀଳ ଏବଂ ସର୍ବାଙ୍ଗୀନ ବିକାଶ ଭିତ୍ତିକ କରୁଛି କେରଳରେ ବିଜେପି କର୍ମୀମାନେ ଲୋକଙ୍କ ସହିତ ଦୂଢଭାବେ ରହିଛନ୍ତି

ଆଜି ନ୍ତଆଦିଲ୍ଲୀରେ କଂଗ୍ରେସ ଦଳର ଜାତୀୟ ମହାସଚିବ କେସି ବେଣୁଗୋପାଲ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଦଳର ବରିଷ୍ଣ ନେତୂବୃନ୍ଦଙ୍କ ସହ ବିସ୍ତୃତ ବିଚାରବିମର୍ଶ କରିବା ପରେ ଦଳର ଅଧକ୍ଷ ରାହୁଲ ଗାନ୍ଧୀ ଏହି ନିଷ୍ପଭି ନେଇଛନ୍ତି ଅନ୍ୟପକ୍ଷରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଗେହେଲ୍ଟ ରାଜସ୍ଥାନ ବାସୀଙ୍କ ସେବା କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିବାରୁ ସମସ୍ତଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି

ରାଜଧାନୀ ଭୋପାଲର ଲାଲ ପରେଡ ଗାଉଣ୍ଡଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ

ଶ୍ରୀ କମଲ ନାଥ ଆଜି ସକାଳେ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟର ଦଳୀୟ ପ୍ରଭାରୀ ଦୀପକ ବାଭାରିଆ ଏବଂ ବରିଷ ନେତା ଦିଗ୍ବିଜୟ ସିଂ ବିବେକ ତନ୍ଖା ଅଜୟ ସିଂ ସୁରେଶ ପଚୌରୀ ଏବଂ ଅରୁନ୍ ୟାଦବ ସହିତ ମିଶି ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ସାକ୍ଷାତ କରି ତାଙ୍କ କଂଗ୍ରେସ ବିଧାୟକ ଦଳର ନେତାଭାବେ ଚୟନ କରାଯାଇଥିବା ବିଷୟ ଅବଗତ କରାଇଥିଲେ ଏହା ପରେ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ଦଳୀୟ ସ୍ୱତ୍ରରୁ ମିଳିଥିବା ସ୍ୱଚନା ଅନୁଯାୟୀ କମଲ ନାଥଙ୍କ ସହିତ ଥିବା କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ବିଏସପି ଏସପି ଏବଂ ସ୍ୱାଧୀନ ବିଧାୟକମାନେ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଅନ୍ତମାନ କରାଯାଉଛି ଜ୍ଞାନପୀଠ ଆୱାର୍ଡ ବିଶିଷ୍ଟ ଇଂରାଜୀ ସାହିତ୍ୟିକ ଅମିତାଭ ଘୋଷ ଚଳିତବର୍ଷ ମର୍ଯ୍ୟାଦାଜନକ ଜ୍ଞାନପୀଠ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ଚୟନ ବୋର୍ଡ ବୈଠକରେ ଏହି ନିଷ୍କଭି ନିଆଯାଇଥିଲା